ସେଗୁଡ଼ିକ ହେଲା ପଞ୍ଜାବ ଆସାମ କେରଳ ଉତ୍ତରାଖଣ୍ଡ ଝାଡ଼ଖଣ୍ଡ ଛତିଶଗଡ଼ ତ୍ରିପୁରା ହିମାଚଳ ପ୍ରଦେଶ ଚଣ୍ଡୀଗଡ଼ ଗୋଆ ମଣିପୁର ନାଗାଲ୍ୟାଣ୍ଡ ଲଦାଖ ପୁଦୁଚେରୀ ଅରୁଣାଚଳ ପ୍ରଦେଶ ମେଘାଳୟ ମିକୋରାମ ଆଶ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଦାଦ୍ରା ନଗର ହାବେଳି ଏବଂ ଦାମନ ଡିଉ ସିକ୍କିମ୍ ଓ ଲାକ୍ଷାଦ୍ୱୀପ

ସେଗ୍ରଡ଼ିକ ହେଉଛି ମହାରାଷ୍ଟ୍ର ତାମିଲ୍ନାଡ୍ର ଦିଲ୍ଲୀ ଗୁଜ୍ରାଟ୍ ରାଜସ୍ଥାନ ଉତ୍ତରପ୍ରଦେଶ ମଧ୍ୟପ୍ରଦେଶ ପଣ୍ଠିମବଙ୍ଗ କର୍ଷାଟକ ବିହାର ଆନ୍ଧ୍ରପ୍ରଦେଶ ହରିୟାଣା ଜନ୍ମୁ କାଶ୍ମୀର ତେଲଙ୍ଗାନା ଏବଂ ଓଡ଼ିଶା ଦେଶରେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କର ଏହି ଆଲୋଚନା ଗୁରୁତ୍ୱ ବହନ କରୁଛି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ପରିପ୍ରେକ୍ଷୀରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ଏହା ହେବ ଷଷ୍ଠ ଆଲୋଚନା

ଆଇସିଏମ୍ଆର୍ ଅଧିକର୍ ଅଧିକ ପରୀକ୍ଷାଗାରଗୁଡ଼ିକୁ କୋଭିଡ୍ ନାଇଷ୍ଟିନ୍ ନମୁନା ପରୀକ୍ଷା ପାଇଁ ଅନୁମତି ଦେବା ପ୍ରକ୍ରିୟା ଜାରି ରଖିଛି

ନେସେସରୀ ଷ୍ଟେପ୍ସ ଦିଲ୍ଲୀରେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣକୁ ରୋକିବା ପାଇଁ ଏନ୍ଡିଏ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଶ୍ରୀ ଶାହା ଗତକାଲି ଏକ ସର୍ବଦଳୀୟ ବୈଠକରେ ଦିଲ୍ଲୀରେ କରୋନା ଭୂତାଣୁ ସଂକ୍ରମଣ ପରିଚାଳନାର ସମୀକ୍ଷା କରିଛନ୍ତି ଦିଲ୍ଲୀ ବିଜେପି ସଭାପତି ଆଦେଶ କୁମାର ଗୁପ୍ତା ଆମ୍ ଆଦମୀ ପାର୍ଟି ନେତା ତଥା ଏମ୍ପି ସଞ୍ଜୟ ସିଂହ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଚୌଧୁରୀ ଅନୀଲ କୁମାର ଓ ବହୁଜନ ସମାଜପାର୍ଟିର ଦିଲ୍ଲୀ ଶାଖା ପ୍ରତିନିଧି ବୈଠକରେ ଅଂଶଗ୍ରହଣ କରିଥିଲେ ସ୍ୱରାଷ୍ଟ୍ର ସଚିବ ଅଜୟ କୁମାର ଭାଲା ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦନ ଓ ଦିଲ୍ଲୀ ସରକାରଙ୍କର ବରିଷ୍ଠ କର୍ମକର୍ତ୍ତାବୃନ୍ଦ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ

ପ୍ରତ୍ୟେକ ଭୋଟ୍ ଗ୍ରହଣ କେନ୍ଦ୍ରରେ ନମୁନା ପରୀକ୍ଷା ପାଇଁ ବ୍ୟବସ୍ଥା କରାଯିବ କରୋନାର ମୁକାବିଲା ପାଇଁ ସମାଜର ମୂଳ ସ୍ତରରେ ସର୍ବୋକ୍ରୁଷ୍ଟ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏମସ୍ର ବରିଷ୍ଠ ଡାକ୍ତରମାନଙ୍କୁ ନେଇ ଏକ କମିଟି ଗଠନ କରିବାକୁ ନିଷ୍ପଭି ନେଇଛନ୍ତି

ଏହି କିଟ୍ ଦ୍ୱାରା ଗବେଷଣାଗାର ପରୀକ୍ଷା କରାନଯାଇ ଶୀଘ୍ର ନମୁନା ପରୀକ୍ଷା କରାଯାଇ ପାରିବ ଦକ୍ଷିଣ କୋରିଆର ଏକ କମ୍ପାନୀ ଏହି ପରୀକ୍ଷା କିଟ୍କୁ ଉଦ୍ଭାବନ କରିଛି

ଯାହାକୁ କୌଣସି ଯନ୍ତ୍ରପାତି ବିନା ଖାଲି ଆଖିରେ ଦେଖାଯାଇ ପାରିବ

ଏହାପରେ ପରୀକ୍ଷା ଷ୍ଟ୍ରିପ୍କୁ ନଷ୍ଟ କରିଦିଆଯିବ ଏହାର ସଠିକତା ଦୃଷ୍ଟିରୁ ଆଇସିଏମ୍ଆର୍ ଏହି ପରୀକ୍ଷା ବ୍ୟବସ୍ଥାକୁ ସୁପାରିଶ କରିଛି

ଶ୍ରୀ ସିଂହ କହିଛନ୍ତି ଭାରତ ନେପାଳ ସମ୍ପର୍କ ଦୂର୍ବଳ ନୁହେଁ ଓ ଉଭୟ ଦେଶ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି ବିଶ୍ୱର କୌଣସି ଶକ୍ତି ଏହାକୁ ଛିନୁ କରିପାରିବ ନାହିଁ ସେ କହିଛନ୍ତି ଏହି ସଡ଼କକୁ ନେଇ ଦୁଇ ଦେଶ ମଧ୍ୟରେ ଯଦି କିଛି ଭୁଲ ବୁଝାମଣା ସୃଷ୍ଟି ହୋଇଛି ତେବେ କଥାବାର୍ତ୍ତା ମାଧ୍ୟମରେ ଏହାର ସମାଧାନ କରାଯିବ ଲିପୁଲେଖକୁ ନିର୍ମାଣ କରାଯାଇଥିବା ସଡ଼କ କେଳାଶ ମାନସରୋବର ଯାତା ସମୟକୁ ବହୁ ମାତ୍ରାରେ କମ୍ କରିଦେବ ଉତ୍ତରାଖଣ୍ଡର ପାର୍ଟି କର୍ମୀମାନଙ୍କୁ ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ଉଦ୍ବୋଧନ ଦେଇ ଶ୍ରୀ ସିଂହ ଏହା କହିଛନ୍ତି

ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ଆଇସିଏମ୍ଆର୍ ର ଅନୁମୋଦନପ୍ରାପ୍ତ 'ମାଇଁ ଲ୍ୟାବ୍' ଗବେଷଣାଗାର ସହିତ ବୁଝାମଣା କରି ଲ୍ୟାବ୍ ଦ୍ୱାରା ପ୍ରସ୍ତୁତ କିଟ୍କୁ ଡାକ ବିଭାଗ ବିଭିନ୍ନ ସ୍ଥାନକୁ ପଠାଉଛି

ଆଇସିଏମ୍ଆର୍ ମିଡିଆ ରିପୋର୍ଟ୍ ଦେଶରେ କରୋନା ସଂକ୍ରମଣ ସର୍ବୋଚ୍ଚସ୍ତରରେ ପହଞ୍ଚିବା ନେଇ ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ଆଇସିଏମ୍ଆର୍ ସୂତ୍ରକୁ ଆଧାର କରି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ସମ୍ବାଦକୁ ନିଜେ ଆଇସିଏମ୍ଆର୍ ଖଣ୍ଡନ କରିଛି

ଆଇସିଏମ୍ଆର୍ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ ପ୍ରକାଶିତ ଏହି ଖବର ସମ୍ପର୍ଣ୍ଣ ବିଭ୍ଞାନ୍ତିକର

ମୌସୁମୀ ବାୟୁ ମୁମ୍ୟାଇ ସମେତ ମହାରାଷ୍ଟ୍ରର ଅବଶିଷ୍ଟ ଭାଗ ମଧ୍ୟପ୍ରଦେଶର କିଛି ଭାଗ ଛତିଶଗଡ଼ ଓ ଝାଡ଼ଖଣ୍ଡର ଅଧିକାଂଶ ଭାଗ ଓ ବିହାରର କିଛି ଭାଗରେ ପ୍ରବେଶ କରିଛି